ଏନ୍ଡିଏ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏଡିଏକୁ ଭାରତୀୟ କନତାଙ୍କ ଆଶା ଆକାଂକ୍ଷାର ପ୍ରତିନିଧିତ୍ୱ କରୁଥିବା ଗୋଷ୍ଠୀ ବୋଲି ବର୍ଷ୍ଣନା କରିଛନ୍ତି ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଏନ୍ଡିଏ ନେତାମାନଙ୍କର ଏକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଯେ ଏହି ମେଣ୍ଟ ଏବେ ଆଞ୍ଚଳିକ ଆଶା ଆକାଂକ୍ଷା ପୂରଣ କରିବାର ଏକ ଶକ୍ତିଶାଳୀ ସ୍ତମ୍ଭରେ ପରିଣତ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏନ୍ଡିଏର ଲକ୍ଷ୍ୟ ଭୋଟ୍ କିମ୍ବା କ୍ଷମତା ନୁହେଁ ଏକ ନୂଆ ଭାରତ ନିର୍ମାଣ ଏହାର ଅସଲ ଉଦ୍ଦେଶ୍ୟ ଏନ୍ଡିଏ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଦେଶର ଦରିଦ୍ର ଲୋକଙ୍କ ସେବା ସହ ଦାରିଦ୍ର୍ୟ ସମସ୍ୟାର ସମାଧାନ ଏନ୍ଡିଏର ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ମଧ୍ୟ ଏକଥା ଉପରେ ଗୁରୁତ୍ୱ ଦେଇଛନ୍ତି କାତୀୟ ନିରାପତ୍ତା ପ୍ରସଙ୍ଗରେ ଏନ୍ଡିଏ ଦୂଢ଼ ରହିଛି ଏବଂ ଏହାର କାର୍ଯ୍ୟକୁ ଉଲ୍ଲେଖନୀୟ କରିପାରିଛି

ତିନୋଟି ସହଯୋଗୀ ଦଳର ପ୍ରତିନିଧି ଏଥିରେ ଯୋଗଦେଇପାରିନଥିଲେ ମଧ୍ୟ ସେମାନେ ନିଜନିଜର ସମର୍ଥନ ଜଣାଇଥିଲେ ଗତକାଲି ନୃଆଦିଲ୍ଲୀଠାରେ ଏକ ନୈଶଭୋଜିରେ ଏହି ନେତାମାନେ ଏକତ୍ ହୋଇଥିଲେ ବୈଠକ ଅବସରରେ ସାଧାରଣ ନିର୍ବାଚନର ସମ୍ଭାବ୍ୟ ଫଳାଫଳ ନେଇ ସେମାନେ ମଧ୍ୟ ରଣନୀତି ନିର୍ଣ୍ଣୟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ଏବଂ ଜନତାଦଳର ୟୁ ର ସଭାପତି ନୀତିଶ କୁମାର ଶିରୋମଣି ଅକାଳୀଦଳର ମୁଖ୍ୟ ପ୍ରକାଶ ସିଂ ବାଦଲ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଲୋକଜନଶକ୍ତି ପାର୍ଟିର ସଭାପତି ରାମବିଳାସ ପାଶ୍ୱାନ ଏଆଇଏଡିଏମ୍କେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସ୍ୱାମୀ ପ୍ରମୁଖ ଯୋଗଦେଇଥିଲେ କାଉଣ୍ଟିଂ ଆସନ୍ତାକାଲି ଲୋକସଭା ଏବଂ ଓଡ଼ିଶା ଆନ୍ଧ୍ରପ୍ରଦେଶ ସିକିମ୍ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଗଣତି କରାଯିବ ଏହି ଭୋଟ୍ ଗଣତି ପାଇଁ ସମସ୍ତ ଆୟୋଜନ ଶେଷ ହୋଇଛି

ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାରେ ମିଳିଥିବା ପୋଷ୍ଟାଲ୍ ବାଲାଟ୍ଗୁଡ଼ିକ ସହ ଅନ୍ୟାନ୍ୟ ଡାକ ଭୋଟ୍ଗୁଡ଼ିକ ପ୍ରଥମେ ଗଣତି ହେବ

ଭୋଟ୍ ଗଣତିକୁ ଶୃଙ୍ଖଳିତ ଏବଂ ସହଜ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହର କରାଯାଇଛି ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ନିରାପଭା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଗଣତି କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେବାକୁ ନିଷିଦ୍ଧ କରାଯାଇଛି ଏଆଇଆର୍ ଆକାଶବାଣୀର ସମ୍ଘାଦ ସେବା ବିଭାଗ ଲୋକସଭା ନିର୍ବାଚନ ଓ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସଂକ୍ରାନ୍ତରେ ସଦ୍ୟ ତଥା ବିଶ୍ୱସନୀୟ ଖବର ପ୍ରସାରଣ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିଛି

ଷ୍ଟୁଡିଓରେ ଉପସ୍ଥିତ ବିଶେଷଜ୍ଞମାନେ ନିର୍ବାଚନ ଫଳାଫଳର ବ୍ୟାପକ ସମୀକ୍ଷା ଓ ଅନୁଶୀଳନ କରିବେ ଏହି କାର୍ଯ୍ୟକ୍ରମ ଆକାଶବାଣୀର ଏଫ୍ଏମ୍ ଗୋଲ୍ଡ ଏବଂ ଅନ୍ୟାନ୍ୟ ଚାନେଲ୍ରେ ମଧ୍ୟ ପ୍ରସାରିତ ହେବ ଏହାଛଡ଼ା ଏହି କାର୍ଯ୍ୟକ୍ରମ ୟୁଟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ

ଅଏଲ୍ କମିଟି ଭାରତର ଅଶୋଧିତ ତେିଳ ଆମଦାନୀ ହ୍ରାସ କରିବା ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିଶ୍ କରିଛି କମିଟି ତା'ର ରିପୋର୍ଟ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗତକାଲି ନ୍ତ ଆଦିଲ୍ଲୀରେ ପ୍ରଦାନ କରିଛି ବିଦେଶରୁ ତୈଳ ଆମଦାନୀ ହ୍ରାସ ସହ ଏ କ୍ଷେତ୍ରରେ ବାହ୍ୟ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ କମିଟି ସ୍ପଚ୍ଚ ମିଆଦି ମଧ୍ୟମ ମିଆଦି ଓ ଦୀର୍ଘମିଆଦି ରଣକୌଶଳ ମଧ୍ୟ ସ୍ୱପାରିସ୍ କରିଛି ପେଟ୍ରୋଲିୟମ୍ ମନ୍ତ୍ରୀ ଏହି ରିପୋର୍ଟକୁ ବିଚାର କରି ଦେଖିବେ ଓ ଆବଶ୍ୟକସ୍ଥଳେ ବିକଳ୍ପ ରଣନୀତି ପ୍ରସ୍ତୁତ କରିବେ ଏହି ଉଚ୍ଚସ୍ତରୀୟ କମିଟିରେ ବିଶିଷ୍ଟ ବୈଜ୍ଞାନିକ ଡକ୍ର ଅନୀଲ କାକୋଡକର ଏବଂ ଅର୍ଥ ଓ ଟିକସ ବିଶେଷଜ୍ଞ ସିଦ୍ଧାର୍ଥ ପ୍ରଧାନ ସଦସ୍ୟ ଅଛନ୍ତି

ଏହି ଉପଗ୍ରହଟି ପୂଥିବୀ ପୂଷ୍ଠର ବିଭିନ୍ନ ଫଟୋଚିତ୍ର ସଂଗ୍ରହ କରିବା ସହ ଏହାର ପର୍ଯ୍ୟବେକ୍ଷଣ କରିବ ଏଥିରେ ରେଡାର ସଂଯୁକ୍ତ ଫଟୋ ସଂଗ୍ରହର ବ୍ୟବସ୍ଥା ରହିଛି

ଏହାର ପରମାୟୁ ପାଞ୍ଚବର୍ଷ ଏହି ଉପଗ୍ରହ ଦ୍ୱାରା ପ୍ରେରିତ ତଥ୍ୟାବଳୀକୁ କୃଷି ଜଙ୍ଗଲ ଓ ବିପଭି ପରିଚାଳନା ଆଦି କ୍ଷେତ୍ରରେ ବ୍ୟବହାର କରାଯିବ ଏହା ମଧ୍ୟ ବାଦଲ ଭେଦ କରି ପୃଥିବୀର ପାଣିପାଗ ସଫପର୍କରେ ଅହୋରାତ୍ର ତଥ୍ୟ ସଂଗ୍ହ କରିପାରିବ ଭିପି ମ୍ୟାନେଜ୍ମେଣ୍ଟ ଏଜୁକେସନ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡ଼ୁ କହିଛନ୍ତି ଯେ ମ୍ୟାନେଜ୍ମେଣ୍ଟ୍ ଛାତ୍ରଛାତ୍ରୀମାନେ ଦେଶର ଗ୍ରାମାଞ୍ଚଳରେ ଅର୍ଥନୀତି ଏବଂ ଆର୍ଥିକ ବ୍ୟବସ୍ଥା ସଂପର୍କରେ ଅଭିଜ୍ଞତା ହାସଲ କରିବା ଉଚିତ ଚେନ୍ନାଇଠାରେ ଗତକାଲି ଏକ ଘରୋଇ ପରିଚାଳନା ପ୍ରତିଷ୍ଠାନର ଛାତ୍ ଛାତ୍ ାମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଯେ ପରିଚାଳନା ବିଦ୍ୟା ନୂଆ ନୂଆ କୌଶଳ ଓ ସ୍ୱତ୍ର ବାହାର କରି ପ୍ରମୁଖ ସମସ୍ୟାର ସମାଧାନ କରିବାରେ ସହାୟକ ହୋଇପାରିବ ଦେଶର ଉନ୍ତିରେ ଗ୍ରର୍ତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ସେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଜେକେ ହାଇଓ଼େ ଜାମ୍ମୁ କାଶ୍ମୀରର ଶ୍ରୀନଗର ଜାନ୍ଥୁ ଜାତୀୟ ରାଜପଥରେ ସାଧାରଣ ଯାତାୟତ ଉପରେ ଲାଗିଥିବା କଟକଣାକୁ ଆସନ୍ତା ସୋମବାରଠାରୁ ପ୍ରତ୍ୟାହାର କରାଯିବ ରାଜ୍ୟପାଳଙ୍କ ପ୍ରଶାସନ ପକ୍ଷରୂ ଗତକାଲି ପ୍ରକାଶିତ ସରକାରୀ ଇସ୍ତାହାରରେ କୁହାଯାଇଛି ଯେ ରାଜ୍ୟରେ ସ୍ତରକ୍ଷା ସ୍ଥିତିର ସମୀକ୍ଷା ପରେ ଏପରି ନିଷ୍ପଭି ନିଆଯାଇଥିଲା

ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ଯାତାୟତକୁ ସୁଗମ କରିବା ପାଇଁ ଏହି କଟକଣା ଜର୍ରରୀ ହୋଇପଡ଼ିଥିଲା ଆସାମ ବ୍ଲାଷ୍ଟ୍ ଆସାମର ଗୁଆହାଟୀ ନିକଟରେ ଗ୍ରେନେଡ୍ ନିକ୍ଷେପ ଅଭିଯୋଗରେ ପୁଲିସ୍ ଉଲ୍ଫା ଉଗ୍ରପନ୍ଥୀ ବିଜୟ ଆସୋମକୁ ଗିରଫ କରିଛି ପୁଲିସ୍ ମହାନିର୍ଦ୍ଦେଶକ କୁଲା ସାଇକିଆ କହିଛନ୍ତି ପୁଲିସ୍ ଆସୋମକୁ ତିନିସୁକିଆ ଜିଲ୍ଲାରୁ ଗିରଫ କରିଛି

ବେଆଇନ୍ ଘୋଷିତ ଉଲ୍ଫା ସ୍ୱାଧୀନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା

ଦେଶର ଦୂଢ଼ ଘରୋଇ ଖାଉଟି ବଜାର ଏବଂ ଉତ୍ତମ ପୁଞ୍ଚି ନିବେଶ ଯୋଗୁଁ ଏହି ଅଭିବୃଦ୍ଧି ହାର ବଢ଼ିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି

ତେବେ ଜିଡିପି ଅଭିବୃଦ୍ଧି ଚଳିତବର୍ଷ କ୍ରାନ୍ୟୁୟାରୀରେ ହ୍ରାସ ପାଇବାର ଲକ୍ଷଣ ଦେଖାଇଥିଲା

ତେବେ ଭାରତୀୟ ଖାଉଟି ବଜାରର କ୍ରମଶଃ ବଢୁଛି ଏବଂ ଲୋକଙ୍କର କ୍ରୟଶକ୍ତି ବୃଦ୍ଧି ପାଉଛି ସେହିଭଳି ଦେଶରେ ପୁଞ୍ଜିନିବେଶ ମଧ୍ୟ ବଢ଼ିବାରେ ଲାଗିଛି

ଅଲ୍ହାର୍ଥି ଏହି ପୁରସ୍କାର ପାଇବାରେ ଆରବ ଭାଷାର ପ୍ରଥମ ଲେଖକ

ଏହି ପୁସ୍ତକର ଇଂରାଜୀ ଅନୁବାଦ କରିଥିବା ବ୍ରିଟିଶ ଲେଖିକା ମେରିଲିନ୍ ବୁଥ୍ ସେହି ଅର୍ଥରୁ ଅଧେ ପାଇବେ

ଗତକାଲି ରାତିରେ ଏକନୟର ମୁଷ୍ଟିଯୋଦ୍ଧା ମ୍ୟାରିକମ୍ କ୍ତାର୍ଟର ଫାଇନାଲ୍ରେ ନେପାଳର ମାଲା ରାୟଙ୍କୁ ସହଜରେ ହରାଇ ଦେଇଛନ୍ତି

ପୁରୁଷ କ୍ୱାର୍ଟର ଫାଇନାଲ୍ ଆଜି ଅନୁଷ୍ଠିତ ହେବ ଶିବ ଥାପ୍ସା ଏବଂ ଅମିତ ପଙ୍ଗଲ ଆଜି ତାଙ୍କର ମ୍ୟାଚ୍ ଖେଳିବେ